ସିବିଏସ୍ଇ ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିଛି

ପୋଲିଙ୍ଗ୍ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଆଜି ସନ୍ଧ୍ୟାରେ ଶେଷ ହୋଇଛି

ଜନ୍ମୁ କାଶ୍ମୀରରେ ଲଦାଖ୍ ଓ ଅନନ୍ତନାଗ ନିର୍ବାଚନ ମଣ୍ଡଳୀର ପୁଲ୍ୱାମା ଏବଂ ସୋପିଆଁ ଜିଲ୍ଲାରେ ମଧ୍ୟ ଆଜି ମତଦାନ ହୋଇଛି ଆଜିର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ସ୍କୃତି ଇରାନୀ ରାଜ୍ୟବର୍ଦ୍ଧନ ରାଠୋଡ୍ ଅର୍ଜୁନରାମ୍ ମେଘଓ୍ୱାଲ୍ ଓ ଜୟନ୍ତ ସିହ୍ନା ବିଜେପି ନେତା ରାଜୀବ ପ୍ରତାପ ରୁଡ଼ି ଓ ଅର୍ଜୁନ ମୁଣ୍ଡା କଂଗ୍ରେସ ନେତା ରାହ୍ରଲ୍ ଗାନ୍ଧି ସୋନିଆ ଗାନ୍ଧି ଓ ଜୀତିନ୍ ପ୍ରସାଦ ଅଛନ୍ତି ପଣ୍ଟିମବଙ୍ଗର ଉଲୁବେରିଆ ପୂର୍ବ ବିଧାନସଭା ଆସନ ଉପନିର୍ବାଚନ ପାଇଁ ମଧ୍ୟ ଆଜି ଭୋଟ୍ଗ୍ରହଣ ହୋଇଛି ଏସ୍ସି ସିଜେଆଇ ଇନ୍କ୍ୱାରୀ ସୁପ୍ରିମ୍କୋର୍ଟର ଜଣେ ପ୍ରର୍ବତନ ମହିଳା କର୍ମଚାରୀଙ୍କଦ୍ୱାରା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଅଣାଯାଇଥିବା ଯୌନ ନିର୍ଯାତନା ଅଭିଯୋଗରେ ଜଷ୍ଟିସ୍ ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି କୌଣସି ପ୍ରମାଣ ପାଇ ନାହାନ୍ତି ସୁପ୍ରିମ୍କୋର୍ଟ ସେକ୍ରେଟେରୀ ଜେନେରାଲ୍ଙ୍କ କାର୍ଯ୍ୟାଳୟରୁ ଜାରି ଏକ ନୋଟିସ୍ରେ କୁହାଯାଇଛି କମିଟିଙ୍କର ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ

ପିଏମ୍ ଓଡ଼ିଶା ଟ୍ୱିଟ୍ ଫନୀ ମ୍ବର୍ଷ୍ଣିଝଡ଼ ପରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଶିବାପାଇଁ ଓଡ଼ିଶାର ସମସ୍ତ ସରକାରୀ ସଂସ୍ଥା ଓ କେନ୍ଦ୍ରୀୟ ସଂସ୍ଥାମାନେ ଲୋକମାନଙ୍କ ସହ ମିଶି ଚଳାଇଥିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି କ୍ଷତିଗ୍ରସ୍ତ ହୋଇଥିବା ମୌଳିକ ଡାଞ୍ଚା ଓ ବିଦ୍ୟୁତ୍ ଲାଇନ୍ର ମରାମତି ତଥା ଫସଲର ଭରଣା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯିବ ସେ କହିଛନ୍ତି ଯେତେ ଶୀଘ୍ର ସମ୍ଭବ ସଡ଼କ ଓ ରେଳଲାଇନ୍ର ମରାମତି ପାଇଁ ସେ କର୍ମକର୍ତ୍ତାମାନଙ୍କୁ କହିଛନ୍ତି ଓ କୃଷକମାନଙ୍କୁ ଶୀଘ୍ର ଫସଲ ବୀମା ପ୍ରଦାନ କରାଯିବ ପ୍ରଧାନମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କ ସାହସ ଓ ଦୟା ଭାବପାଇଁ ବିଶେଷକରି ମସ୍ୟଜୀବୀ ଓ ଉପକୃଳବର୍ତ୍ତୀ ଅଞ୍ଚଳରେ ବାସ କର୍ଥିବା ଲୋକମାନଙ୍କୁ ଅଭିବାଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ବୁଲି ଦେଖିଛନ୍ତି ଓ ରିଲିଫ୍ କାର୍ଯ୍ୟପାଇଁ ଅତିରିକ୍ତ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି

ଶ୍ରୀ ମୋଦି ପୁରୀ ଖୋର୍ଦ୍ଧା କଟକ ଜଗତ୍ସିଂହପୁର ଯାଜପୁର କେନ୍ଦ୍ରାପଡ଼ା ଭଦ୍ରକ ଓ ବାଲେଶ୍ୱର ଆଦି କିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହିସବୁ ଜିଲ୍ଲାକୁ ମଧ୍ୟ ଆକାଶମାର୍ଗରୁ ବୁଲି ଦେଖିଛନ୍ତି ଶ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ବରିଷ୍ଠ ଅଫିସରମାନଙ୍କ ସହ ଏକ ବୈଠକରେ ରିଲିଫ୍ ଓ ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶାର ପୁନଃ ନିର୍ମାଣ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ

ଏକ ଟ୍ୱିଟ୍ ବାର୍ତ୍ତାରେ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ସଚିବ ଆର୍ ସୁବ୍ରମଣ୍ୟମ୍ କହିଛନ୍ତି ଫନୀ ଘର୍ଷିଝଡ଼ ଯୋଗୁଁ ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ଏନ୍ଇଇଟି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ପରୀକ୍ଷା କେନ୍ଦ୍ରଗୁଡ଼ିକ ସମାନ ସ୍ଥାନରେ ରହିବ ଓ କେବଳ ସଂଶୋଧିତ ଆଡ୍ମିଟ୍ କାର୍ଡ଼ ପଠାଯିବ

କଂଗ୍ରେସ ଇସିଆଇ ପିଏମ୍ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସଂକ୍ରାନ୍ତରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ଆକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ନିର୍ବାଚନ କମିଶନ୍ରେ ଅଭିଯୋଗ କରିଛି ପାର୍ଟି ନେତା ଅଭିଷେକ ମନୁ ସିଙ୍ଗ୍ବିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନ୍ନଆଦିଲ୍ଲୀରେ ନିର୍ବାଚନ କମିଶନ୍କୁ ଯାଇ ଅଭିଯୋଗ କରିଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ସିଙ୍ଗ୍ବି କହିଛନ୍ତି ଶ୍ରୀ ମୋଦି ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଯାହାର କୌଣସି ସତ୍ୟତା ନାହିଁ ଓ କୋର୍ଟ ତାଙ୍କୁ ସେହି ମାମଲାରେ କ୍ଲିନ୍ ଚିଟ୍ ଦେଇସାରିଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ନିର୍ବାଚନ ଆଚରଣ ବିଧି ଲଙ୍ଘନ କରିଥିବାରୁ ନିର୍ବାଚନ କମିଶନ୍ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ

ତାହା ପରକୁ ଚେନ୍ନାଇ ଓ ଆକ୍ମେର୍ର ସ୍ଥାନ ରହିଛି

ସିବିଏସ୍ଇଦ୍ୱାରା ଦଶମ ଶ୍ରେଣୀ ପରୀକ୍ଷା ଫଳର ଦସ୍ତାବିଜ୍ ଡିକିଟାଲ୍ ଆକାରରେ ଦିଆଯାଉଛି ତାହା ମଧ୍ୟରେ ମାର୍କସିଟ୍ ମାଇଗ୍ରେସନ ସାର୍ଟିଫିକେଟ୍ ଓ ପାସ୍ ସାର୍ଟିଫିକେଟ୍ ଆଦି ଅନ୍ତର୍ଭୁକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିବିଏସ୍ଇ ପରୀକ୍ଷାରେ କୂତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଏହି ଛାତ୍ରଛାତ୍ରୀମାନେ ଦେଶକୁ ଆହୁରି ଅଧିକ ଗୌରବାନ୍ୱିତ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି ସେ ସେମାନଙ୍କର ଅଭିଭାବକ ଓ ଶିକ୍ଷକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍ଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ

ମୋତିଲାଲ ନେହେରୁ ଟିବ୍ୟୁଟ୍ସ୍ ପଣ୍ଡିତ ମୋତିଲାଲ୍ ନେହେରୁଙ୍କ ଜୟନ୍ତୀ ଅବସରରେ ବିଜେପି ନେତା ଏଲ୍କେ ଆଡ଼ବାନୀ ଓ ପୂର୍ବତନ ଲୋକସଭା ବାଚସ୍କତି ଶିବରାଜ୍ ପାଟିଲ୍ ପାର୍ଲାମେଣ୍ଟ ସଦନସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଲୋକସଭା ସେକ୍ରେଟେରୀ ଜେନେରାଲ୍ ସ୍ନେହଲତା ଶ୍ରୀବାସ୍ତବ ଓ ରାଜ୍ୟସଭା ସେକ୍ରେଟେରୀ ଜେନେରାଲ୍ ଦେଶ୍ ଦୀପକ୍ ବର୍ମା ମଧ୍ୟ ତାଙ୍କ ପ୍ରତିମ୍ଭର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ପଶ୍ଚିତ ମୋତିଲାଲ୍ ନେହେରୁଙ୍କ ଜୀବନୀ ଲେଖାଥିବା ଏକ ପୁଞ୍ଚିକା ସେଠାରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ବଣ୍ଟାଯାଇଛି

ଆଉ ଏକ ଆକ୍ରମଣରେ ତାଲିବାନ୍ମାନେ ଗୁଲିସ୍ତାନ ଜିଲ୍ଲାରୁ ଦୁଇ ଜଣ ସୈନ୍ୟଙ୍କୁ ଜୀବନ୍ତ ଧରି ନେଇଛନ୍ତି ତାଲିବାନ୍ର ଜଣେ ମୁଖପାତ୍ର ଏହି ଆକ୍ରମଣ ପାଇଁ ଦାବି କରିଛି ପୂର୍ବରୁ ଗତକାଲି ତାଲିବାନଦ୍ୱାରା ବାଗ୍ଲାନ୍ ପ୍ରଦେଶରେ ଏକ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟଠାରେ ଆତ୍କଘାତୀ କାର୍ ବୋମା ଆକ୍ରମଣ କରାଯାଇଥିଲା

ଫାଇନାନ୍ସ କମିଶନ୍ ପଞ୍ଚଦଶ ଅର୍ଥ କମିଶନ୍ ମୁମ୍ୟାଇକୁ ଦୁଇ ଦିନ ଗସ୍ତ ପାଇଁ କାର୍ଯ୍ୟସ୍ତଚୀ ନିର୍ଦ୍ଧାରଣ କରିଛନ୍ତି ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓ ଅନ୍ୟାନ୍ୟ ବ୍ୟାଙ୍କ୍ ଏବଂ ଆର୍ଥିକ ଅନୁଷାନଗୁଡ଼ିକ ସହିତ ଅର୍ଥ କମିଶନ୍ର ବୈଠକ ବସିବ